ବର୍ତ୍ତମାନ ବିଭିନ୍ନ ରାଜ୍ୟରେ କୋଭିଡ୍ ନୂଆ ସଂକ୍ରମଣ ଲଗାତର ବୃଦ୍ଧି ପାଉଥିବାରୁ ଉଦ୍ବେଗଜନକ ସ୍ଥିତି ସୃଷ୍ଟି ହୋଇଛି

ପିଏମ୍ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ବାଙ୍ଗଲାଦେଶ ଗସ୍ତରେ ଯାଇ ଢାକାରେ ପହଞ୍ଚିଚ୍ଚନ୍ତି ଢାକାରେ ପହଞ୍ଚିବା ପରେ ଶ୍ରୀ ମୋଦୀ ରାଷ୍ଟ୍ରୀୟ ସହିଦ ସ୍କାରକୀ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଢାକା ସ୍ଥିତ ହଜରତ ସହଜଲାଲ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ତାଙ୍କୁ ସେଠାରେ ସ୍ୱାଗତ ଜଣାଇଥିଲେ ଢାକା ବିମାନବନ୍ଦରଠାରେ ଶ୍ରୀ ମୋଦୀଙ୍କୁ ଗାର୍ଡ୍ ଅଫ୍ ଅନର୍ ପ୍ରଦର୍ଶନ କରାଯାଇଥିଲା ଏହି ଅବସରରେ ସେଠାରେ ଭାରତୀୟ ଜାତୀୟ ସଂଗୀତ ଗାନ କରାଯାଇଥିଲା ଆକାଶବାଣୀ ସମ୍ଭାଦଦାତା ଜଣାଇଛନ୍ତି ଆଜି ଶ୍ରୀ ମୋଦୀ ସେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ରାତିରେ ପ୍ୟାରେଡ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେଉଥିବା ବାଙ୍ଗଲାଦେଶ ଜାତୀୟ ଦିବସ କାର୍ଯ୍ୟକ୍ରମରେ ସେ ସମ୍ମାନୀତ ଅତିଥି ଭାବେ ଯୋଗ ଦେବେ ବାଙ୍ଗଲାଦେଶରେ ଭାରତର ରାଷ୍ଟ୍ରଦୂତ ବିକ୍ରମ ଦୋରାଇ ସ୍ୱାମୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ଏବେ ଅତ୍ୟନ୍ତ ଭଲ ଅଛି ଆକାଶବାଣୀ ସହ ଏକ ସାକ୍ଷାତକାରରେ ଢାକା ସମ୍ଭାଦଦାତା ରାଜେଶ ଝା କହିଛନ୍ତି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କର ବିଭିନ୍ନ ଦିଗଗୁଡ଼ିକୁ ଆଲୋକପାତ କରିଛନ୍ତି

ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ବିଚାରକ ମଣ୍ଡଳୀ ଏହି ଆବେଦନ ଉପରେ ଶୁଣାଶି କରିଥିଲେ ଖଣ୍ଡପୀଠ କହିଛନ୍ତି ପୂର୍ବରୁ ଅନେକଥର ନିର୍ବାଚନୀ ବଣ୍ଡ କାରି କରାଯାଇଛି ଏବଂ ଏହାର ପ୍ରଭାବ କଦାପି ନିର୍ବାଚନ ଉପରେ ପଡ଼ିନାହିଁ ତେଣୁ ଏହା ଉପରେ ରହିତାଦେଶ ଜାରି କରିବାର କୌଣସି ଆବଶ୍ୟକତା ନାହିଁ ଖଣ୍ଡପୀଠ କହିଚନ୍ତି ନିର୍ବାଚନୀ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳ ଗୁଡ଼ିକ ଯେତେସବୁ ଦାନ ପାଇଛନ୍ତି ସେ ସଂକ୍ରାନ୍ତରେ ଜଉମୁଦ ଲଫାପାରେ ନିର୍ବାଚନ କମିଶନଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯିବା ସଙ୍ଗେ ସଙ୍ଗେ ପୂର୍ବରୁ ଏ ସଂକ୍ରାନ୍ତୀୟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମା ମଧ୍ୟ କ୍କାରି କରାଯାଇଛି

ଆସେମ୍କି ଇଲେକସନ୍ ଆସାମ ଓ ପଶ୍ଚିମବଙ୍ଗ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସକାଶେ ସବୁ ପ୍ରସ୍ତୁତି ଶେଷ ହୋଇଛି ପ୍ରତ୍ୟେକ ଭୋଟ ଗ୍ରହଣ କେନ୍ଦ୍ରରେ ଇଭିଏମ୍ ସହ ଭିଭି ପାଟ୍ ବ୍ୟବହାର କରିବାକୁ ନିର୍ବାଚନ କମିଶନ୍ ନିଷ୍ପଭି ନେଇଛନ୍ତି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ବିଶ୍ୱସନୀୟତା ବୃଦ୍ଧି କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ପର୍ଯ୍ୟାପ୍ତ ପରିମାଣର ଇଭିଏମ୍ ଓ ଭିଭି ପାଟ୍ ମେସିନ୍ ଯୋଗାଇ ଦେବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି

ପୂର୍ବରୁ ଦେଢ଼ ହଜାର ଭୋଟଦାତାଙ୍କୁ ଅନୁମତି ମିଳୁଥିଲା କୋଭିଡ୍ ଆକ୍ରାନ୍ତଙ୍କ ସମେତ ସନ୍ଦିଗ୍ମ ଆକ୍ରାନ୍ତମାନଙ୍କ ପାଇଁ ଡାକ ଯୋଗେ ଭୋଟଦାନ ସୁବିଧା ରଖାଯାଇଛି

ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ପିଇବା ପାଣି ଓ ଅପେକ୍ଷା କରିବା ପାଇଁ ଛାଇର ବ୍ୟବସ୍ଥା ଶୌଚାଳୟ ପାଣି ସୁବିଧା ଓ ଆଲୋକ ଆଦିର ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି

ସେହି ଆସନରୁ ଟିଏମ୍ସି ପାର୍ଟିର ପ୍ରାର୍ଥୀଙ୍କ ମନୋନୟନପତ୍ର ନାକଚ ହୋଇଯାଇଥିଲା କଂଗ୍ରେସ ବାମପନ୍ଥୀ ଦଳଗୁଡ଼ିକ ଏବଂ ସେମାନଙ୍କର ଅଂଶିଦାର ଦଳଗୁଡ଼ିକ ସଂଯୁକ୍ତ ମୋର୍ଚ୍ଚା ଗଠନ କରି ନିର୍ବାଚନ ଲଢୁଛନ୍ତି ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣ ପୂର୍ବତନ ଏମ୍ପି ଜଣେ ମନ୍ତ୍ରୀ ଓ ତିନି କ୍ଷଣ ପୂର୍ବତନ ମନ୍ତ୍ରୀ ଏଥର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଦୁଇଟିଯାକ ରାଜ୍ୟରେ ଦ୍ୱିତୀୟ ତୂତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋର୍ରେ ଚାଲିଥିବା ବେଳେ କେରଳ ତାମିଲନାଡୁ ଓ କେନ୍ଦ୍ରଶାସିତ ଆସନ ପୁଡୁଚେରୀ ବିଧାନସଭା ପାଇଁ ଏକକ ପର୍ଯ୍ୟାୟ ଭୋଟଗ୍ରହଣ ସକାଶେ ଘମାଘୋଟ ପ୍ରଚାର ଚାଲିଛି

ତାଙ୍କର ଏହି ଗସ୍ତ କାଳରେ ସେ ତାକିକିସ୍ତାନ ବୈଦେଶିକ ମନ୍ତ୍ରୀ ସିରୋଜିଦ୍ଦିନ୍ ମୁହିରିଦ୍ଦିନ୍ଙ୍କ ସହ ଦ୍ୱିପକ୍ଷିୟ ସମ୍ପର୍କ ସମେତ ଆଞ୍ଚଳିକ ଓ ଆପୋଷ ସ୍ୱାର୍ଥ ବିଜଡ଼ିତ ଆନ୍ତର୍ଜାତିକ ପ୍ରସଙ୍ଗ ଗୁଡ଼ିକର ବିଭିନ୍ନ ଦିଗ ଗୁଡ଼ିକ ଉପରେ ଆଲୋଚନା କରିବେ ଶ୍ରୀ ଜୟଶଙ୍କର ସେ ଦେଶର ରାଷ୍ଟ୍ରପତି ଇମୋମାଲି ରହମନଙ୍କୁ ସାକ୍ଷାତ କରିବା ସଙ୍ଗେ ସଙ୍ଗେ ଅନେକ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି

ସେଣ୍ଟ୍ରାଲ୍ ହେଲ୍ଥ ଟିମ୍ ଛତିଶଗଡ଼ ଓ ଚଣ୍ଡିଗଡ଼ରେ ନ୍ତଆ କୋଭିଡ୍ ମାମଲା ବୃଦ୍ଧି ପାଉଥିବା ଦୃଷ୍ଟିରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ଉଚ୍ଚସ୍ତରୀୟ ବହୁମୁଖୀ ଟିମ୍କୁ ତୁରନ୍ତ ପଠାଯାଇଛି କେଉଁ କାରଣରୁ କୋଭିଡ୍ ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି ତାହା ସମୀକ୍ଷା କରିବା ପାଇଁ ଏହି ଟିମ୍ଗୁଡ଼ିକ ରାଜ୍ୟ ସରକାରଙ୍କ ସହ ସମୀକ୍ଷା କରିବେ ସଫକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କି ପ୍ରକାର ପଦକ୍ଷେପ ନେବେ ସେ ବିଷୟରେ ମଧ୍ୟ ବିଶ୍ଳେଷଣ କରାଯିବ